ପୋଷ୍ାଲ ବାଲାଟ୍ ମାଧ୍ଧମରେ କିଭଳି ସୁରୁଖୁରୁରେ ମତଦାନ କରାଯାଇପାରିବ ସେ ନେଇ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି

ଗସ୍ତ ସମୟରେ ତାଙ୍କ ସହ ପୂର୍ଭ ସଚିବ ଶକ୍ତି ସଚିବ ଆରଡିସି ଓ କଟକ ଜିଲ୍ଲାପାଳଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଅଧ୍କାରୀ ଉପସ୍ସିତ ଥିଲେ

ଏହି ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ ଆଇସୋଲେସନ ରୁମର ବ୍ୟବସ୍କା କରାଯିବ

ଚାଷୀମାନେ ଏହି ବିଲକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ଅଭିହିତ କରିଛନ୍ତି

ଯଦି ଟୋକୋନ ଆସିବାକୁ ବିଳମ୍ୟ ହେଉଥିଲା ସେଥିପାଇଁ ମଣ୍ଡିରେ ଉତ୍ପାଦିତ ଶସ୍ୟ ପଡି ନଷ୍ଟ ହେଉଥିଲା